ବିହାର ନୀତିଶ କୁମାର ନୀତିଶ କୁମାର ବିହାରର ନୂଆ ମୁଖ୍ୟମନ୍ତ୍ରୀଭାବେ ଦାୟିତ୍ୱଗ୍ରହଣ କରିବେ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ରାଜ୍ୟପାଳ ଫଗୁ ଚୌହ୍ୱାନ ନୀତିଶ କୁମାର ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତା ଶପଥ ପାଠ କରାଇବେ ଆଜି ସର୍ବସମ୍ମତିକ୍ରମେ ନୀତିଶ କୁମାରଙ୍କୁ ଏନଡିଏ ବିଧାୟକ ଦଳର ନେତା ଚୟନ କରାଯାଇଥିଲା ପାଟନାଠାରେ ଏନଡିଏର ଏକ ମିଳିତ ବୈଠକରେ ଏହି ନିଷ୍ପଭି ହୋଇଥିଲା ପୂର୍ବରୁ ଶ୍ରୀ କୁମାର ଜେଡିୟ ବିଧାୟକ ଦଳ ବୈଠକରେ ମଧ୍ୟ ନେତା ଚୟନ ହୋଇଥିଲେ ନିଜ ସରକାରୀ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନଡିଏ ମିଳିତ ବୈଠକରେ ପର୍ଯ୍ୟବେକ୍ଷକଭାବରେ ଉପସ୍ଥିତ ରହିଥିଲେ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିହାର ପ୍ରଭାରୀ ଭ୍ରପେନ୍ଦ ଯାଦବ ନିର୍ବାଚନ ପ୍ରଭାରୀ ଦେବେନ୍ଦ ଫର୍ଣ୍ଣାଡିସ୍ ଏବଂ ବିହାର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସ୍ପାଲ ଉପସ୍ଥିତ ଥିଲେ

ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପକ୍ଷରୁ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ବ୍ୟବସ୍ଥା ଓ ଚିହ୍ନଟ ବ୍ୟବସ୍ଥା ଫଳରେ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

ଦେଶରେ ଆରୋଗ୍ୟ ହାର ବୃଦ୍ଧି ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ସୌମିତ୍ର ଚାଟାର୍ଜୀ ନିଧନ ବର୍ଷୀୟାନ ଅଭିନେତା ତଥା ଦାଦାସାହେବ ଫାଲ୍କେ ପୁରସ୍କାର ପ୍ରାପ୍ତ ସୌମିତ୍ର ଚାଟାର୍ଜୀଙ୍କ ଆଜି କୋଲକାତାର ଏକ ନର୍ସିଂହୋମରେ ପରଲୋକ ଘଟିଛି

କିନ୍ତୁ ଅନ୍ୟାନ୍ୟ କାରଣ ଯୋଗୁଁ ତାଙ୍କୁ ହସ୍ପିଟାଲରେ ରଖାଯାଇଥିଲା ସୌମିତ୍ର ଚାଟାର୍ଜୀ କୋଲକାତା ଆକାଶବାଣୀ କେନ୍ଦ୍ରର ଉଦ୍ଘୋଷକଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ପରେ ପ୍ରଖ୍ୟାତ ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ନିର୍ଦ୍ଦେଶିତ 'ଆପୁର୍ ସଂସାର' ଚଳଚ୍ଚିତ୍ରରେ ଆପୁ ଭୂମିକାରେ ଅଭିନୟ କରିଥିଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଯାଏଁ ସେ ଉଭୟ ଚଳଚ୍ଚିତ୍ର ଓ ଅନ୍ୟାନ୍ୟ କ୍ଷେତ୍ରରେ ବେଶ୍ ସକ୍ରିୟ ଥିଲେ କଣେ ଥିଏଟର କଳାକାର ଏବଂ କବିଭାବରେ କଣାଶୁଣା ସୌମିତ୍ର ଚାଟାର୍ଜୀଙ୍କୁ ବେଙ୍ଗଲ୍ର ସାଂସ୍କୃତିକ ଆଇକନ୍ ଭାବେ ବିବେଚନା କରାଯାଇଥିଲା ସୌମିତ୍ର ଚାଟାର୍ଜୀ ଉଚ୍ଚକୋଟୀର ଅଭିନୟ ପାଇଁ ଦେଶ ଏବଂ ବିଦେଶରେ ଅନେକ ପୁରସ୍କାର ଲାଭ କରିଥିଲେ ପଦ୍ମଭୂଷଣ ବ୍ୟତୀତ ଫ୍ରାନ୍ବର ସର୍ବୋଚ୍ଚ ସମ୍ମାନ ତାଙ୍କୁ ଦିଆଯାଇଥିଲା ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି

ଅଭିନୟ କ୍ଷେତ୍ରରେ ସୌମିତ୍ର ଚାଟାର୍ଜୀଙ୍କ ପାରଦର୍ଶିତା ସ୍କରଣୀୟ ହୋଇ ରହିବ ବୋଲି ରାଷ୍ଟ୍ରପତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବର୍ଷୀୟାନ ଅଭିନେତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରି କହିଛନ୍ତି ପଣ୍ଟିମବଙ୍ଗ ତଥା ଭାରତର ସାଂସ୍କୃତିକ ଜୀବନରେ ଏହା ଏକ ଅପ୍ରରଣୀୟ କ୍ଷତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍କର ଟୁଇଟ୍ କରି କହିଛନ୍ତି ତାଙ୍କ ମୃତ୍ୟୁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି ସେ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ଇଏଏମ୍ ଜୟଶଙ୍କର ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଉନ୍ନତି ତଥା ସେଠାରେ ଶାନ୍ତି ପ୍ରତିଷ୍ଠା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡିକୁ ଭାରତ ସମର୍ଥନ କରୁଥିବା ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ କୟଶଙ୍କର କହିଛନ୍ତି ପଞ୍ଚଦଶ ପୂର୍ବ ଏସୀୟ ରାଷ୍ଟ୍ର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି ସେ ପୂର୍ବ ଏସୀୟ ରାଷ୍ଟ୍ର ସମ୍ମିଳନୀର ଆବଶ୍ୟକତା ଏବଂ ଏହାର ଆଭିମୁଖ୍ୟ ସମ୍ପର୍କରେ ମତ ରଖିଛନ୍ତି ଅନ୍ତର୍କାତୀୟ ଆଇନକୁ ପାଳନ କରିବା ଏବଂ ପ୍ରତ୍ୟେକ ରାଷ୍ଟ୍ରର ସୀମା ତଥା ସାର୍ବଭୌମତ୍ୱକୁ ସମ୍ମାନ ପ୍ରଦର୍ଶନ କରିବା ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିଥିଲେ ବିଭିନ୍ନ ରଣନୈତିକ ପ୍ରସଙ୍ଗରେ ନେତାମାନେ ମତ ବିନିମୟ କରିଥିଲେ

କିନ୍ତୁ ସମ୍ପୃକ୍ତ ଧାର୍ମିକ ଅନୁଷ୍ଠାନର କର୍ତ୍ତ୍ୱପକ୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସ୍ଓପି ପାଳନ କରିବା ସହିତ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦେଶାବଳି ଜାରି କରିପାରିବେ

କରୋନା ମହାମାରୀ କନିତ କଟକଣା ଯୋଗୁଁ ଏଗୁଡ଼ିକ ଖୋଲିବା ନେଇ ନିଷ୍କଭି ବିଳୟିତ ହୋଇଥିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ସୂଚନା ଦିଆଯାଇଛି ପରେ ଗଣମାଧ୍ୟମକୁ ସୂଚନା ଦେଇ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି ଏବେ କରୋନା ସଂକ୍ରମଣ ସଂଖ୍ୟା କମ୍ ଥିବାରୁ ଧାର୍ମିକସ୍ଥଳୀଗୁଡ଼ିକ ଖୋଲାଯିବା ନିଷ୍କଭି ଯଥାର୍ଥ

ଦୁବାଇଠାରେ ଅନୁଷ୍ଠିତ ଆଇପିଏଲ ଫାଇନାଲ ମ୍ୟାଚ ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିଥିଲା

ବିସିସିଆଇ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଖେଳାଳିମାନେ ଜିମ୍ ଯିବା ସହ ଅଭ୍ୟାସ କରୁଛନ୍ତି